ରାଜପଥ ରେଳପଥ ଗୃହ ନିର୍ମାଣ ହେଉ କିମ୍ନା ତୈଳ ଓ ଗ୍ୟାସ୍ କ୍ଷେତ୍ରର ଭିଭିମିକୁ ଅଧିକ ସୁଦୂଢ଼ କରାଯାଇଛି

ଏଥ୍ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି

ଏହି ଅଭିଯାନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ୍ ହୋଇଛନ୍ତି

କାଠଯୋଡ଼ି କୂଳରେ ବାପୁଜୀଙ୍କର ଏକ ଥ୍ରି ଡି ଭାସ୍କର୍ଯ୍ୟ ପ୍ରତିଷା କରାଯିବ